ସ୍ରପ୍ରିମ୍କୋର୍ଟ କୋରେଗାଓଁ ଭୀମା ମାମଲାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ମାନବାଧିକାର କର୍ମୀ ଆନନ୍ଦ ତେଲତ୍ରମ୍ୟଡେଙ୍କ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ମଧ୍ୟ ମନା କରିଛନ୍ତି

ପୁଲିସ୍ ମଧ୍ୟ ପୂର୍ବତନ ଛାତ୍ର ଉମର ଖଲିଦ୍ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ତଥା ଅନ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଏର କରିଛନ୍ତି

ପାର୍ଲାମେଣ୍ଟ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରଣକାରୀ ଅଫଜଲ୍ ଗୁରୁକୁ ଫାଶି ଦିଆଯିବା ବିରୁଦ୍ଧରେ ସେମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସୁମିତ୍ ଆନନ୍ଦ ଆସନ୍ତାକାଲି ଅଦାଲତରେ ଅଭିଯୋଗପତ୍ରର ବିଚାର ପାଇଁ ଏହାକୁ ରଖିଛନ୍ତି ଭାରତ ବିରୋଧୀ ସ୍ଲୋଗାନ୍ ଦେବା ପାଇଁ କହ୍ନେୟା କୁମାର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉସୁକାଇ ଥିବାର ପ୍ରଲିସ୍ ଅଭିଯୋଗ କରିଥିଲା ଏସ୍ସି ମାଓଇଷ୍ଟ ସୁପ୍ରିମ୍କୋର୍ଟ ମାନବାଧକାର କର୍ମୀ ଆନନ୍ଦ ତେଲ୍ତୁମ୍ମୁଡେଙ୍କ ବିରୁଦ୍ଧରେ ପୁଣେ ପୁଲିସ୍ର ଏଫ୍ଆଇଆର୍କୁ ରଦ୍ଦ କରିବାକୁ ମନା କରିଛନ୍ତି ତାଙ୍କ ବିରୁଦ୍ଧରେ ତଦନ୍ତରେ ହସ୍ତକ୍ଷେପ କରିବାକୁ ମଧ୍ୟ କୋର୍ଟ ମନା କରିଛନ୍ତି ଏଲ୍ଗାର ପରିଷଦ କୋରେଗାଓଁ ଭୀମା ହିଂସା ଘଟଣାରେ ମାଓବାଦୀମାନଙ୍କ ସହ ସମ୍ପର୍କ ସଂକ୍ରାନ୍ତ ତାଙ୍କର ଭୂମିକାକୁ ନେଇ ଏହି ମାମଲା ରୁଜୁ ହୋଇଛି

ସୁପ୍ରିମ୍କୋର୍ଟ କହିଛନ୍ତି ଉପଯୁକ୍ତ ନିମ୍ବ ଅଦାଲତରେ ତେଲ୍ତ୍ୟୁଡେ କାମିନ୍ ଆବେଦନ କରିପାରିବେ

ଇନ୍ଧନ ଓ କିଛି ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ ମୁଦ୍ରାଷ୍ଟୀତିରେ ଏହି ପରିବର୍ଭନ ଘଟିଛି

ସେ ତିରୁଅନନ୍ତପୁମ୍ ଠାରେ ପହଞ୍ଚିବା ପରେ ସେଠାରୁ କୋଲାମ୍ ଯାଇ କୋଲାମ୍ ବାଇପାସ୍କୁ ଉଦ୍ଘାଟନ କରିବେ

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସ୍ତ୍ରୀ ରହିଛି ପରେ ପ୍ରଧାନମନ୍ତ୍ରୀ ଆସାରାମମ୍ ପଡ଼ିଆଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏହା ପରେ ସେ ତିରୁଅନନ୍ତପୁରମ୍ ପ୍ରତ୍ୟାବର୍ତ୍ତନ କରିବେ ଓ ପ୍ରସିଦ୍ଧ ଶ୍ରୀ ପଦ୍କନାଭ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ମନ୍ଦିର ପରିସରରେ ସ୍ୱଦେଶୀ ଦର୍ଶନ ଯୋଜନା ଅନୁସାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପିଏମ୍ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନଠାରେ ଆକି ସର୍ବପ୍ରଥମ ଫିଲିପ୍ କୋଟଲର୍ ପ୍ରେସିଡେନ୍ସିଆଲ୍ ପୁରସ୍କାର ଗ୍ରହଣ କରିଛନ୍ତି ଏହି ପୁରସ୍କାର ତିନୋଟି ବିଷୟ ଉପରେ ଆଲୋକପାତ କରେ ସେଗୁଡ଼ିକ ହେଲା ଲୋକ ଲାଭ ଓ ପୂଥିବୀ ଶ୍ରୀ ମୋଦି ତାଙ୍କର ଅଭ୍ରତପୂର୍ବ ନେତୃତ୍ୱ ପାଇଁ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ଦେଶ ପାଇଁ ତାଙ୍କର ନିଃଶ୍ୱାର୍ଥପର ସେବା ଓ ତାଙ୍କର କାର୍ଯ୍ୟଦକ୍ଷତା ଦେଶରେ ଅର୍ଥନୈତିକ ସାମାଜିକ ଓ ବୈଷୟିକ ଅଗ୍ରଗତି ଆଶିବାରେ ସହାୟକ ହୋଇଛି ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଡିକିଟାଲ ବିପ୍ଲବ ଆଶିପାରିଛି ଯାହା ଲୋକମାନଙ୍କୁ ସାମାଜିକ ସୁବିଧା ଓ ଆର୍ଥିକ ସୁବିଧା ପ୍ରଦାନ କରିଛି ପିଏମ୍ ଓଡ଼ିଶା ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାର ବଲାଙ୍ଗୀର ଗସ୍ତ କରି ଅନେକ ବିକାଶମଳକ ପ୍ରକଞ୍ଚକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ସେ ଝାରସୁଗୁଡ଼ାଠାରେ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଉତ୍ସର୍ଗ କରିବା ସହ ବଲାଙ୍ଗୀର ବିଚୁପାଲି ନୂଆ ରେଳ ଲାଇନ୍କୁ ଉଦ୍ଘାଟନ କରିବେ ଏକ ସରକାରୀ ଇସ୍ତାହାର ଅନୁସାରେ ପ୍ରଧାନମନ୍ତ୍ରୀ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଅଟ୍ଟାଳିକାର ଭିଭିପ୍ରସ୍ତର ସ୍ଥାପନ କରିବେ ବହୁମୁଖୀ ଲଜିଷ୍ଟିକ୍ ପାର୍କ ଜରିଆରେ ଦେଶରେ ଓ ବିଦେଶରେ ବାଣିଜ୍ୟ ପାଇଁ ମାଲ୍ ପରିବହନ ସହଜ ହେବ ଏହା ଝାରସୁଗୁଡ଼ାକୁ ଏକ ମୁଖ୍ୟ ମାଲ୍ ପରିବହନ କେନ୍ଦ୍ର ଭାବେ ବିକଶିତ କରିବା ସହ ଦେଶରେ ସହଜରେ ବ୍ୟବସାୟକୁ ପ୍ରୋହାହିତ କରିବ

ଏହା ମଧ୍ୟ ଭୁବନେଶ୍ୱର ଓ ପୁରୀଠାରୁ ନ୍ରଆଦିଲ୍ଲୀ ଓ ମୁମ୍ବାଇ ଭଳି ବଡ଼ବଡ଼ ସହରକୁ ଯାତ୍ରା ସମୟ କମ୍ କରିବ ଏହି ରେଳ ଲାଇନ୍ ଛୋଟ କ୍ଷୁଦ୍ର ମଧ୍ୟମ ଶିଳ୍ପ ଏବଂ କ୍ରଟୀର ଶିଳ୍ପକୁ ଲାଭ ପହଞ୍ଚାଇବା ସହ ରାଜ୍ୟର ଖଣି କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ସ୍ୱଯୋଗ ଆଣିପାରିବ ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି ଅବ୍ୟବହିତ ପୂର୍ବରୁ ଦେଶର କୃଷକମାନେ ଫସଲ ଅମଳର ପର୍ବ ପାଳନ କରିଛନ୍ତି ଶୀତ ଋତ୍ରର ଶେଷ ଏବଂ ଶୀତ ଋତ୍ରର ଅମଳ ପର୍ବର ସମାପ୍ତି ଅବସରରେ ଏହି ପର୍ବ ପାଳନ କରାଯାଇଥାଏ ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବ ବିଭିନ୍ନ ନାମରେ ପାଳନ କରାଯାଇଥାଏ ତାମିଲନାଡୁରେ ଏହା ପୋଙ୍ଗଲ ଗୁଜରାଟରେ ଉତ୍ତରାୟଣ ଆସାମରେ ଭୋଗଲି ବିହୁ ଏବଂ ପଣ୍ଟିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଏହି ପର୍ବ ପାଳନ କରାଯାଇଥାଏ ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା କଣାଇଛନ୍ତି

ମାଘ ବିହ୍ ଉତ୍ତରାୟଣ ଓ ପୋଙ୍ଗଲ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭ୍ରେଚ୍ଛା କଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମକର ସଂକ୍ରାନ୍ତି ଉତ୍ତରାୟଣ ଓ ଭୋଗଲି ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ଚଳିତ ବର୍ଷ କ୍ୟୁମେଳା ପାଇଁ ହୋଇଥିବା ଆୟୋଜନର ସମସ୍ତେ ପ୍ରଶଂସା କର୍ତ୍ତିବା ଆମ ସମ୍ଭାଦଦାତା ଜଣାଇଛନ୍ତି କୁମ୍ଭମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ କ୍ୟୁମେଳା ସ୍ଥଳର ଦିଗମ୍ଭରା ଆଖଡ଼ାରେ ଆଜି ଅଗ୍ରିକାଣ୍ଡ ଘଟିଛି ଗୋଟିଏ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ଏହି ଅଗ୍ନିକାଣ୍ଡ ହୋଇଥିବା କଣାପଡ଼ିଛି ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି

ସେ କହିଛନ୍ତି ପ୍ରଶାସନ ସେମାନଙ୍କ ଥଇଥାନ ପାଇଁ ଯଥା ସମ୍ଭବ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ଆଜି ଜାମ୍ମୁଠାରେ ଏକ ଉହବରେ ଯୋଗ ଦେବା ଅବସରରେ ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଛନ୍ତି ତାଙ୍କ ସରକାର ପଥଭ୍ରଷ୍ଟ ଯ୍ରବକମାନଙ୍କ ସମାଜର ମ୍ରଖ୍ୟସ୍ରୋତକ୍ ଫେରାଇ ଆଣିବାକ୍ ଚାହାନ୍ତି ଏବଂ ଏ ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି ଏକ ପ୍ରଶ୍ୱର ଉତ୍ତର ଦେଇ ରାଜ୍ୟପାଳ କହିଛନ୍ତି ପଥଭ୍ରଷ୍ଟ ଯୁବକମାନେ ହିଂସାର ପଥ ପରିହାର କରିବା ଉଚିତ୍ କାରଣ ଏଥିରୁ ସେମାନେ କୌଣସି ଲାଭ ପାଇବେ ନାହିଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଯିବା ପରିପ୍ରେକ୍ଷୀରେ ଶ୍ରୀ ମଲ୍ଲିକ କହିଛନ୍ତି ତାଙ୍କ ପ୍ରଶାସନ ଗଣତାନ୍ତିକ ପ୍ରକ୍ରିୟାରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଅଛି ଶ୍ରୀ ମଲ୍ଲିକ ଜାମ୍ମୁର ରାଜିନ୍ଦର ସିଂହ ପାର୍କଠାରେ ଜାନ୍ମୁ କାଶ୍ମୀର ବ୍ୟାଙ୍କ୍ ପକ୍ଷରୁ ନିର୍ମିତ ସଂଗୀତଭିତ୍ତିକ ଜଳଫୁଆରା ଓ ମୁକ୍ତାକାଶ ବ୍ୟାୟାମଶାଳାକୁ ଉଦ୍ଘାଟନ କରିଚ୍ଛନ୍ତି

ବରିଷ୍ଣ ବିଜେପି ନେତା ଗୁଲାବଚାନ୍ଦ କାଟାରିଆ ଆଜି ଅସ୍ଥାୟୀ ବାଚସ୍କତି ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ କଲ୍ୟାଶ ସିଂ ରାଜଭବନଠାରେ ତାଙ୍କୁ ଶପଥପାଠ କରାଯାଇଛି ଏହି ଉହବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ବିଜେପି ବିଧାୟକମାନେ ଉପସ୍ଥିତ ଥିଲେ ରାଜନାଥ ମଣିପୁର ମଣିପ୍ରର ସମେତ ସମଗ୍ର ଉତ୍ତରପର୍ବାଞ୍ଚଳ ରାଜ୍ୟଗ୍ରଡ଼ିକର ସ୍ୱାର୍ଥ ସଂସ୍କୃତି ଓ ଐତିହ୍ୟକ୍ ସମ୍ପର୍ଣ୍ଣ ସ୍ୱରକ୍ଷା ପ୍ରଦାନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କୁ ପ୍ରତିଶ୍ରତି ଦେଇଛନ୍ତି ନ୍ନଆଦିଲ୍ଲୀରେ ବିଜେପିର ମଣିପୁର ଶାଖା ସଭାପତି ତଥା ରାକ୍ୟସଭା ଏମ୍ପି ଭାବାନନ୍ଦ ସିଂ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ତାଙ୍କୁ ଏହି ପ୍ରତିଶ୍ରତି ଦିଆଯାଇଛି ପୁରୀ ହାଉସିଂ ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଭାରତରେ ଦ୍ରତଗତିରେ ସହରୀକରଣ ବୃଦ୍ଧି ପାଉଛି ଶ୍ରୀ ପୁରୀ କହିଛନ୍ତି ଗୂହ ନିର୍ମାଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ରହିଛି ଆଜି ନୂଆଦିଲ୍ଲୀଠାରେ ଗ୍ଲୋବାଲ୍ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜର ଉଦ୍ଘାଟନ ଅବସରରେ ଶ୍ରୀ ପୁରୀ ବିଶ୍ୱ ସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଚିହ୍ନଟ କରି ଏହାକୁ ଭାରତରେ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରୟୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି ପୁଟବଲ୍ ଏସିଆକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଶେଷ ଗ୍ରପ୍ ମ୍ୟାଚ୍ ଫାଇନାଲ୍ରେ ଭାରତ ବାହାରିନ୍କୁ ସାର୍ଜାଠାରେ ଭେଟିବ